କୋର୍ଟ କହିଛନ୍ତି ଏହି ଆବେଦନଗୁଡ଼ିକର କୌଣସି ଯଥାର୍ଥତା ନାହିଁ ରାଫେଲ ଯୁଦ୍ଧ ବିମାନ କିଣା କାରବାର ମାମଲାରେ ଏଫ୍ଆଇଆର୍ ରୁଜୁ କରାଯିବାକୁ ମଧ୍ୟ ତିନିଜଣିଆ ଖଣ୍ଡପୀଠ ଖାରଜ କରିଛନ୍ତି

ରାଫେଲ ଯୁଦ୍ଧ ବିମାନ କିଣା ନିଷ୍ପଭି ଗ୍ରହଣ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକାଶ କରିବାର କୌଣସି କାରଣ ନଥିବା କଥା ସୁପ୍ରିମକୋର୍ଟ ସେହି ରାୟରେ କହିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା ଓ ଅରୁଣ ସୌରୀ ଏବଂ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଆବେଦନ ସମେତ ଏ ସଂକ୍ରାନ୍ତରେ ବହୁ ଆବେଦନ ଦାଖଲ କରାଯାଇ ରାୟର ସମୀକ୍ଷା ବିଷୟ ଲୋଡ଼ାଯାଇଥିଲା ରାଫେଲ ଯୁଦ୍ଧ ବିମାନ ମାମଲାରେ ତଥ୍ୟକ୍ତ ଦବାଇ ଦିଆଯାଇଛି ଓ ଏହାର ଫୌଜଦାରୀ ତଦନ୍ତ ହେବା ଉଚିତ ବୋଲି ସେହି ଆବେଦନଗୁଡ଼ିକରେ ଉଲ୍ଲେଖ ରହିଥିଲା ସୁପ୍ରିମକୋର୍ଟ ସାବରୀମାଳା ସୁପ୍ରିମକୋର୍ଟ କହିଛନ୍ତି ଧାର୍ମିକ ସ୍ଥଳୀଗୁଡ଼ିକୁ ମହିଳାମାନଙ୍କ ପ୍ରବେଶ ଉପରେ କଟକଶା କେବଳ ସାବରୀମାଳା ନୁହେଁ ଆହୁରି ଅନେକ ଧର୍ମ ଓ ଧାର୍ମିକସ୍ଥଳୀରେ ମଧ୍ୟ ବଳବତ୍ତର ରହିଛି

ସୁପ୍ରିମକୋର୍ଟ କହିଛନ୍ତି ସେହି ଖଶ୍ଚପୀଠ ସାବରୀମାଳା ସମ୍ଭନ୍ଧୀୟ ସମସ୍ତ ଧାର୍ମିକ ମାମଲାଗୁଡ଼ିକର ବିଚାର କରିବେ ମହିଳାମାନଙ୍କର ମସଜିଦ ମଧ୍ୟକୁ ପ୍ରବେଶ ଉପରେ ଲାଗ୍ର କରାଯାଇଥିବା କଟକଣା ଓ ଦାଉଦି ବୋରା ସଂପ୍ରଦାୟରେ ମହିଳାମାନଙ୍କର ଅଙ୍ଗ ଛେଦନ ଭଳି ମାମଲାଗୁଡ଼ିକର ଏହି ଖଣ୍ଡପୀଠ ବିଚାର କରିବେ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ ଜଷ୍ଟିସ୍ ଏମ୍ ଖାନୱିଲ୍କର ଓ ଇନ୍ଦୁ ମାଲହୋତ୍ରା ଏବଂ ନିଜ ପକ୍ଷରୁ ଏହି ରାୟ ପାଠ କରି ଶୁଣାଇଥିଲେ ପ୍ରଧାନବିଚାରପତି କହିଛନ୍ତି ଧର୍ମ ଓ ଧର୍ମବିଶ୍ୱାସ ଉପରେ ବିତର୍କ କରାଯିବା ଏହି ଆବେଦନଗୁଡ଼ିକର ମୂଳଲକ୍ଷ୍ୟ

ଫଳସ୍ୱରୂପ ସେହି ବୟସ ମଧ୍ୟରେ ଥିବା ବାଳିକା ଓ ମହିଳାମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିବାର ଅଧିକାର ପାଇଥିଲେ ଯୁଗଯୁଗର ପୁରାତନ ହିନ୍ଦୁ ଧାର୍ମିକ ପ୍ରଥାଗୁଡ଼ିକ ବେଆଇନ ଓ ଅଣସାୟିଧାନିକ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି

ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରାପ୍ପା ଗତକାଲି ଏ ବିଷୟ ଘୋଷଣା କରିଛନ୍ତି କୋର କମିଟି ବୈକରେ ଯୋଗଦେଇସାରି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଅଯୋଗ୍ୟ ଘୋଷିତ ବିଧାୟକମାନଙ୍କୁ ପାର୍ଟିରେ ସାମିଲ କରିବା ପାଇଁ ସେ ନିଷ୍ପଭି ନେଇଛନ୍ତି

ୟୁପି ଫାର୍ମର୍ସ ଉତ୍ତରପ୍ରଦେଶ ସରକାର ରାଜ୍ୟର ଆଖୁଚାଷୀମାନଙ୍କ ପାଇଁ ଇ ଗନା ନାମକ ଏକ ୱେବ୍ ପୋର୍ଟାଲ ଓ ମୋବାଇଲ୍ ଆପ୍ ଆରମ୍ଭ କରିଛନ୍ତି ବର୍ତ୍ତମାନ ଆଖୁଚାଷୀମାନଙ୍କୁ ଚିନିକଳଗୁଡ଼ିକରୁ ଯୋଗାଣ ସ୍କିପ୍ ଅନ୍ଲାଇନ୍ ଜରିଆରେ ଦିଆଯିବ ଏହି ଆପ୍ଗୁଡ଼ିକୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି କୃଷକମାନଙ୍କର ଆୟା ଦ୍ୱିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ହାସଲ ଦିଗରେ ତାଙ୍କ ସରକାର ଅହରହ କାର୍ଯ୍ୟ କରୁଛନ୍ତି ପିଏମ୍ ବାଇଲେଟ୍ରାଲ୍ ମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରାତିରେ ବ୍ରାସିଲିଆରେ ରୁଷ ବ୍ରାକିଲ ଓ ଚୀନ୍ର ପ୍ରମୁଖ ନେତାମାନଙ୍କ ସହ କଥାବାର୍ତ୍ତା କହିଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ତାଙ୍କର କଥାବାର୍ତ୍ତା ସମୟରେ ଦ୍ୱିପକ୍ଷୀୟ ସଂପର୍କରେ ଘଟିଥିବା ଉନ୍ନତିକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ ବୈଠକ ସମୟରେ ଉଭୟ ନେତା ଦ୍ୱିପକ୍ଷୀୟ ସଂପର୍କରେ ଘଟିଥିବା ଅଗ୍ରଗତିର ସମୀକ୍ଷା କରିଥିଲେ

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ବ୍ରାଜିଲ ରାଷ୍ଟ୍ରପତି ଜଏର୍ ବୋଲସୋନାରୋ ସହଯୋଗ ବୂଦ୍ଧି ଉପରେ ଆଲୋଚନା କରିଛନ୍ତି ଉଭୟ ଦେଶ ମଧ୍ୟରେ ଭାଗିଦାରୀ ସଂପର୍କକୁ ଆହୁରି ଅନେକ କ୍ଷେତ୍ରକୁ ସଂପ୍ରସାରଣ କରାଯିବା ପାଇଁ ଉଭୟ ନେତା ସହମତି ପ୍ରକାଶ କରିଛନ୍ତି ଭାରତରେ କୃଷିଯନ୍ତ୍ରପାତି ପଶୁପାଳନ ଅମଳ ପରବର୍ତ୍ତୀ ବୈଷୟିକ ଜ୍ଞାନ ଓ ଜୈବ ଇନ୍ଧନ ଆଦି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ବ୍ରାଜିଲ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିବାର ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି ଭାରତୀୟ ନାଗରିକମାନଙ୍କୁ ବିଜାମୁକ୍ତ ଗସ୍ତ ପାଇଁ ବ୍ରାଜିଲ ରାଷ୍ଟ୍ରପତିଙ୍କ ନିଷ୍ପଭିକୁ ସେ ସ୍ୱାଗତ କରିଛନ୍ତି

ବ୍ରାଜିଲ ରାଷ୍ଟ୍ରପତି ତାଙ୍କର ଏହି ଆମନ୍ତ୍ରଣକୁ ଗ୍ରହଣ କରିଛନ୍ତି ପରେ ଶ୍ରୀ ମୋଦି ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ସହ କଥାବାର୍ତ୍ତା କରିଥିଲେ ଏକ ଟ୍ୱିଟ୍ ବାର୍ତ୍ତାରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶକୁମାର କହିଛନ୍ତି ଉଭୟ ନେତା ଭାରତ ଚୀନ ସଂପର୍କ ଉପରେ ବ୍ୟାପକ ଆଲୋଚନା କରିଛନ୍ତି

ବାଶିଜ୍ୟ ଓ ପୁଞ୍ଜି ନିବେଶ ସମ୍ଭନ୍ଧୀୟ ବିଷୟଗୁଡ଼ିକରେ କଥାବାର୍ତ୍ତା କାରି ରଖିବାକୁ ଦୁଇନେତା ଏକମତ ହୋଇଛନ୍ତି ସାଂଘାଇରେ ଚୀନ୍ ଆମଦାନୀ ରପ୍ତାନୀ ପ୍ରଦର୍ଶନରେ ଭାରତର ଅଂଶଗ୍ରହଣ ପାଇଁ ଶ୍ରୀ ଜିନ୍ପିଙ୍ଗ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ପିଏମ୍ ବ୍ରିକ୍ସ ପ୍ରଧାନମନ୍ତ୍ରୀ ବ୍ରିକ୍ସ ଦେଶଗୁଡ଼ିକର ଉଦ୍ୟୋଗପତିମାନଙ୍କୁ ଭାରତରେ ପୁଞ୍ଜି ନିବେଶ କରିବା ପାଇଁ ଆହ୍ପାନ ଦେଇଛନ୍ତି ବିକାଶ ମୌଳିକ ଢ଼ାଞାରେ ପୁଞ୍ଜି ନିବେଶ ପାଇଁ ସୁଯୋଗମାନ ଥିବାର ଶ୍ରୀ ମୋଦି କହିଛନ୍ତି ସେ କହିଛନ୍ତି ଭାରତ ବିଶ୍ୱର ସବୁଠୁ ଅଧିକ ଉନ୍କକ୍ତ ଓ ପୁଞ୍ଜିନିବେଶ ଉପଯୋଗୀ ଅର୍ଥନୀତି ହୋଇପାରିଛି ଏଥିପାଇଁ ରାଜନୈତିକ ସ୍ଥିରତା ସରକାରଙ୍କ ନୀତି ଓ ବ୍ୟବସାୟକୁ ସୁହାଇବା ଭଳି ସଂସ୍କାରମୂଳକ ପଦକ୍ଷେପ ମୁଖ୍ୟତଃ ଦାୟୀ ଶ୍ରୀ ମୋଦି ବ୍ରିକ୍ସ ବ୍ୟବସାୟିକ ଫୋରମର ଉଦ୍ଯାପନୀ ଉସବରେ ଉଦ୍ବୋଧନ ଦେଇ ଗତ ରାତିରେ ଏହା କହିଛନ୍ତି ସେ କହିଛନ୍ତି ବିଶ୍ୱ ଅର୍ଥନୈତିକ ମନ୍ତରତା ସତ୍ତ୍ୱେ ବ୍ରିକ୍ନ ଦେଶମାନେ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରୁଛନ୍ତି

ସଦସ୍ୟଦେଶଗୁଡ଼ିକ ମଧ୍ୟରେ ଥିବା ସୁଯୋଗଗୁଡ଼ିକରୁ ଲାଭାନ୍ୱିତ ହେବାକୁ ସେ ବ୍ରିକ୍ନ ଉଦ୍ୟୋଗପତିମାନଙ୍କୁ ଆହ୍ୱାନ ଦେଇଛନ୍ତି

ପରେ ନେତୃବୃନ୍ଦ ବ୍ରିକ୍ନ ବ୍ୟବସାୟିକ ପରିଷଦ ଓ ନିଉ ଡେଭଲପମେଣ୍ଟ ବ୍ୟାଙ୍କ ସହ କଥାବାର୍ତ୍ତା କରିବେ ବ୍ୟବସାୟିକ ପରିଷଦ ଓ ନିଉ ଡେଭଲପମେଣ୍ଟ ବ୍ୟାଙ୍କ ସେମାନଙ୍କର ରିପୋର୍ଟ ନେତାମାନଙ୍କୁ ଦାଖଲ କରିବେ ଆଜିର ଶିଖର ବୈଠକସ୍ତରୀୟ କଥାବାର୍ତ୍ତାରେ ନେତାମାନେ ସେମାନଙ୍କର ଭିଜନଗୁଡ଼ିକୁ ଉପସ୍ଥାପନ କରିବେ ବ୍ରିକ୍ନ ନବୀକରଣ ନେଟୱାର୍କ ବ୍ରିକ୍ନ ଭବିଷ୍ୟତ ନେଟୱାର୍କ ପ୍ରତିଷ୍ଠାନ ଓ ମହିଳା ବ୍ୟବସାୟିକ ମେଣ୍ଟର ଚଳିତବର୍ଷ ଗଠନ ହେବ

ଚିଲ୍ଡ୍ରେନ୍ସ ଡେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ଦେଶ ଆଜି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଆକିର ଦିନଟି ଶିଶୁ ଦିବସ ଭାବେ ପାଳିତ ହୋଇଥାଏ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍ କରି ପଣ୍ଡିତ ନେହେରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ନୂଆଦିଲ୍ଲୀସ୍ଥିତ ତାଙ୍କର ସମାଧୂପୀଠ ଶାନ୍ତିବନଠାରେ ରାଜନୈତିକ ଦଳଗୁଡ଼ିକର ପ୍ରମୁଖ ନେତାମାନେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଟ୍ୱିଟ୍ କରି ଶ୍ରୀ କୋବିନ୍ଦ କରିଛନ୍ତି ସେ ଆଜି ରାଷ୍ଟ୍ରପତି ଭବନଠାରେ ଛୋଟପିଲା ଓ ନୂଆନୂଆ ବିଷୟ ଉଦ୍ଭାବନ କରିଥିବା ଯୁବାମାନଙ୍କୁ ସାକ୍ଷାତ କରିବାକୁ ଆଶା କରୁଛନ୍ତି ଭିପି ନେହେରୁ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ମଧ୍ୟ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପର କରିଥିଲେ ଶିଶୁଦିବସ ଅବସରରେ ସେ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସେ କହିଛନ୍ତି ଦେଶର ସବୁ ପିଲା ଯେଭଳି ଉତ୍ତମ ଶିକ୍ଷା ଓ ଏକ ଉତ୍ତମ ବାତାବରଣ ପାଇପାରିବେ ସେଥିପାଇଁ ଲୋକମାନଙ୍କୁ ଶପଥ ନେବାକୁ ହେବ

ଚଳିତବର୍ଷର ବାଣିଜ୍ୟମେଳାର ଶୀର୍ଷକ 'ସହଜରେ ବ୍ୟବସାୟ' ରହିଛି କେନ୍ଦ୍ର କ୍ଷୁଦ୍ର ଓ ଛୋଟ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନୀତିନ ଗଡ଼କରୀ ବାଣିଜ୍ୟ ମେଳାକୁ ଉଦ୍ଘାଟନ କରିଛନ୍ତି

ଚଳିତବର୍ଷର ଭାଗିଦାର ରାଷ୍ଟ୍ର ଆଫଗାନିସ୍ଥାନ ରହିଥିବା ବେଳେ ଦକ୍ଷିଣକୋରିଆ ଉପରେ ଆଲୋକପାତ କରାଯିବ ବିହାର ଓ ଝାଡ଼ଖଣ୍ଡ ଉପରେ ମଧ୍ୟ ବାଣିଜ୍ୟ ମେଳାରେ ଆଲୋକପାତ କରାଯିବ